ସେହିଭଳି ରିପୋର୍ଟ ମିଳିବା ପରେ ସରକାରଙ୍କ ପକ୍ଷରୁ ଅନୁଦାନ ପ୍ରଦାନର ବ୍ୟବସ୍ଚା କରାଯିବ ବୋଲି ଏସ୍ଆର୍ସି ଉଲ୍କୁଖ କରିଛନ୍ତି

ଏ ନେଇ କିଲ୍ଲା ପ୍ରକକ୍ବ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ସେହିପରି ଟୋକିଓଠାରେ ଜାପାନର ଅର୍ଥମନ୍ତୀ ହିରୋସୀମା କାଜିୟାମାଙ୍କ ସହ ଶ୍ରୀ ପ୍ରଧାନ ସାକ୍ଷାତ ଆଲୋଚନା କରିଛନ୍ତି

ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ଆନୁଷ୍ଟାନିକ ଭାବେ ଏହି ମାଗଣା ବସ୍ ସେବା ଉଦ୍ଘାଟନ କରିଛନ୍ତି

ଆଜି ବିଜେପି ପକ୍ଷରୁ ଯାଜପୁର କିଲ୍ଲାର ବିଭିନ୍ନ ଥାନାରେ ଏସ୍ପି ଚରଣ ସିଂ ମୀନାଙ୍କ ବିରୋଧରେ ଏତଲା ଦିଆଯାଇଛି

ଫଳରେ ଦୀପାବଳିକୁ ଆନନ୍ଦ ଓ ଉଲ୍ଲାସ ସହକାରେ ପାଳନ କରିବା ନିମନ୍ତେ ସମସ୍ତେ ଲାଗି ପଡ଼ିଛନ୍ତି

ବାୟୁମଣ୍ଡଳରେ ପ୍ରଦୂଷଣ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଭୁବନେଶ୍ୱର କଟକରେ ବାଣ ଫ୍ଟାଇବା ଉପରେ କଟକଣା ଲାଗୁ କରାଯାଇଛି